ଛାତ୍ରଛାତ୍ରୀ ସାମ୍ସ ଓ୍ୱେବ୍ସାଇଟ୍ ଲଗ ଇନ୍ କରି ମେଧା ତାଲିକା ଦେଖିବା ସହ ଇଣ୍ଟିମେସନ ଲେଟର ଡାଉନ୍ଲୋଡ କରିପାରିବେ

ପ୍ରଥମ ପର୍ଯ୍ୟାୟରେ ନାମ ନଲେଖାଇଲେ ସେମାନେ ନାମଲେଖା ପ୍ରକ୍ରିୟାରୁ ବାଦ ପଡ଼ିବେ ତେବେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀଙ୍କ ସହ ଜଣେ ଅଭିଭାବକ ଯାଇପାରିବେ

ଯବାନମାନେ ଅପରେସନ୍ ସାରି ବସ୍ରେ ଫେରୁଥିବାବେଳେ ଗାଡ଼ିଟି ପୋଲ୍ ଉପରୁ ତଳକୁ ଖସିପଡ଼ିଥିଲା

ଏହି ସମୟ ମଧ୍ଧରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ଧକୁ ନ ଯିବାପାଇଁ ପରାମର୍ଶ ଦିଆଯାଇଛି